ଚାପ ଓ ଚିନ୍ତାମୁକ୍ତ ହୋଇ ପରୀକ୍ଷା ଦେବାକୁ ସେ ଛାତ୍ରଛାତ୍ରୀମାନଙ୍କ ପରାମର୍ଶ ଦେଇଛନ୍ତି

ପିଲାମାନଙ୍କ ମଧ୍ଧରେ ଯେଉଁ ସାମର୍ଥ୍ୟ ରହିଛି ତାହାକ ଚିହିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି

ସେହିପରି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଦେଖ ବେଶ୍ ଉସାହିତ ହୋଇଥିବା ଜଣାପଡ଼ିଛି

ସମବେତ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି କେନ୍ଦରେ ବିଜେପି ନେତୃତ୍ୱାଧୀନ ଏନ୍ତିଏ ସରକାର ଦେଶର ସାମଗ୍ରିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ

ତେବେ ରାଜ୍ୟ ସରକାର ଆୟୁଷ୍ଲାନ ଭାରତ ଯୋଜନା କାର୍ଯ୍ୟକାରୀ କରି ନଥିବାରୁ ସେ କଟ ସମାଲୋଚନା କରିଛନ୍ତି

ତେବେ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ପାଇଁ ସେଡ୍ ବ୍ୟବସ୍ରା କରାଯିବ ଅନ୍ୟପକ୍ଷରେ ଖୁବ୍ଶୀଘ୍ର ସ୍ବଆର ଓ ମହାସ୍ବଆର ନିଯୋଗ ପକ୍ଷର୍ ପରିଚୟ ପତ୍ର ପ୍ରଦାନ କରାଯିବ

ଏକ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି

ଟ୍ୟାଙ୍କରରେ ନିଆଁ ଲାଗିବା ପରେ ଡ୍ରାଇଭର ଫେରାର ହୋଇଯାଇଛି ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଛନ୍ତି